ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସ୍ଟଚୀ ଘୋଷଣା କରାଯିବ

ଏନେଇ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳର ସଭାପତିମାନଙ୍କୁ ପତ୍ର ଲେଖିଛନ୍ତି କେତେକ ଦଳ ନିର୍ବାଚନ ପ୍ରଚାର ସମୟରେ ପ୍ରତିରକ୍ଷା କର୍ମଚାରୀମାନଙ୍କ ଫଟୋଚିତ୍ର ବ୍ୟବହାର କରୁଥିବା କମିଶନ୍ଙ୍କ ଦୂଷ୍ଟିକୁ ଆସିଥିବା ଚିଠିରେ ଉଲ୍ଲ୍ଲେଖ ରହିଛି

ସିଆଇଏସ୍ଏଫ୍ ଲିଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପଡୋଶୀ ଦେଶ ପକ୍ଷରୁ ଦେଶ ଶତ୍ରୁତାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ସିଆଇଏସ୍ଏଫ୍ ଭଳି ନିରାପତ୍ତା ବାହିନୀର ଭୂମିକା ଅଧୁନା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି ସେ କହିଛନ୍ତି ପଡୋଶୀ ଦେଶ ଯୁଦ୍ଧ କରିବାକୁ ଆଗଭର ହେଉଥିବାବେଳେ ଯୁଦ୍ଧ କରିବା ପାଇଁ ତା'ର କ୍ଷମତା ନଥିବା ଭଳି ପରିସ୍ଥିତିରେ ପରିସ୍ଥିତି ଆହୁରି ଜଟିଳ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଭିତରେ ଯଦି ଷଢ଼ଯନ୍ତ୍ର କରାଯାଏ ଏବଂ ସନ୍ତ୍ରାସବାଦୀମାନଙ୍କୁ ନିରାପତ୍ତା ଆଶ୍ରୟ ଦିଆଯାଏ ତେବେ ସନ୍ତାସବାଦ ବିଭିନ୍ନ ରୂପରେ ମୁଣ୍ଡଟେକିବ

ମୁମ୍ବାଇ ଆତଙ୍କବାଦ ଆକ୍ରମଣ ସମୟରେ ସେତେବେଳର ସରକାର ସାହସ ଦେଖାଇ ଏହିପରି କିଛି ପଦକ୍ଷେପ ନେଇଥିଲେ ବର୍ତ୍ତମାନ ଆତଙ୍କବାଦ କିଛି ପରିମାଣରେ ହ୍ରାସ ପାଇଥା'ନ୍ତା ବିରୋଧୀ ଦଳ ପାକିସ୍ତାନର ବାଲାକୋଟ୍ରେ ଜେିସେ ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା କରିଥିବା ବିମାନ ଆକ୍ରମଣର ପ୍ରମାଣ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ତୀବ୍ର ସମାଲୋଚନା କରିଛନ୍ତି

କର୍ଷ୍ଣାଟକର ମାଙ୍ଗାଲୁରୁଠାରେ ବିକେପି ଶକ୍ତିକେନ୍ଦ୍ର କର୍ମକର୍ତ୍ତା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଭାରତ କାହା ଉପରେ ପ୍ରଥମେ ଆକ୍ରମଣ କରିବ ନାହିଁ ତେବେ କେହି ଯଦି ପ୍ରଥମେ ଆକ୍ରମଣ କରେ ତେବେ ଭାରତ ତାହାର ଉଚିତ ଜବାବ୍ ଦେବ ସେ କହିଛନ୍ତି ଦେଶର କକିଣସି ଶକ୍ତି ବିକେପିକୁ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାରୁ ରୋକିପାରିବେ ନାହିଁ

ଏହି ମାମଲାରେ ବିଚ୍ଛିନ୍ତାବାଦୀ ନେତା ସୟଦ୍ ଅଲ୍ଲି ଗିଲାନଙ୍କ ପୁଅ ନସିମ୍ ଗିଲାନୀଙ୍କୁ ମଧ୍ୟ ସମନ ଜାରି ହୋଇଛି ଆସନ୍ତାକାଲି ଦିଲ୍ଲୀର ଏନ୍ଆଇଏ ସଦର କାର୍ଯ୍ୟାଳୟରେ ହାଜର ହେବାକୁ ଉଭୟଙ୍କୁ ସମନ୍ ଜାରି କରାଯାଇଛି ଗତମାସରେ ଏନ୍ଆଇଏ ପକ୍ଷରୁ ମିର୍ୱେଜ୍ଙ୍କ ସମେତ କେତେକ ବିଚ୍ଛିନ୍ନତାବାଦୀ ନେତାଙ୍କ ଘରେ ଚଢ଼ାଉ କରାଯାଇ ଖାନ୍ତଲାସୀ କରାଯାଇଥିଲା କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋସାହିତ କରିବାପାଇଁ କିଛି ବ୍ୟକ୍ତିବିଶେଷ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବାର ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଥିଲା

ଆଜି ସକାଳେ କୋଷ୍ଟାରିକାସ୍ଥିତ ସେନ୍ଜୋସ୍ଠାରେ ଭାରତୀୟ ସମୁଦାୟଙ୍କୁ ସମ୍ପୋଧିତ କରି ଶ୍ରୀ ନାଇଡୁ କହିଛନ୍ତି ବିଶ୍ୱ ନିବେଶ କ୍ଷେତ୍ରର ପ୍ରମୁଖସ୍ଥଳୀଭାବେ ଭାରତ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରୁଛି ଏବଂ ଦେଶର ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରବାସୀ ଭାରତୀୟମାନେ ଏହି ସୁଯୋଗକୁ ହାତେଇବା ଉଚିତ୍ ବୋଲି କହିଛନ୍ତି ବ୍ୟବସାୟିକ କୌଶଳ ଏବଂ କ୍ଷମତାକୁ ହାସଲ କ୍ଷେତ୍ରରେ ଉକୁଷ୍ଟତା ପାଇଁ ଭାରତୀୟ ସମୁଦାୟର ସେ ପ୍ରଶଂସା କରିଛନ୍ତି ଇରାନ୍ ପାକ୍ ଇରାନ୍ ରାଷ୍ଟ୍ରପତି ହୁସେନ୍ ରୌହାନୀ ଅଲ୍କାଏଦା ସହ ସମ୍ପର୍କିତ ଜେସେ ଉଲ୍ ଆଦିଲ ସନ୍ତାସବାଦୀ ଗୋଷ୍ଠୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଅନୁରୋଧ କରିଛନ୍ତି

ପାକିସ୍ତାନ ସୀମା ସଂଲଗ୍ନ ଇରାନ୍ର ପୂର୍ବାଞ୍ଚଳ ରାଜପଥରେ ସେହି ଆକ୍ରମଣ କରାଯାଇଥିଲା ଶ୍ରୀ ରୌହାନୀ କହିଛନ୍ତି ଏଭଳି ଛୋଟ ଛୋଟ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକର କାର୍ଯ୍ୟ ଦ୍ୱାରା ଇରାନ ଓ ପାକିସ୍ତାନ ମଧ୍ୟରେ ଥିବା ବହୁଦିନର ବନ୍ଧୁତା ସମ୍ପର୍କ ଓ ଭାଇଚାରା ବାଧାପ୍ରାପ୍ତ ହେବା ଉଚିତ୍ ନୁହେଁ

ପ୍ରଥମ କରିଡର୍ ସାଥନାରୁ ଡ୍ରିମ୍ସିଟି ପର୍ଯ୍ୟନ୍ତ ତିଆରି ହେବ

ସେହିଭଳି ଅନ୍ୟ ପ୍ରକଳ୍ପଟି ଭେସନ୍ ରୁ ସାରୋଲି ମଧ୍ୟରେ ନିର୍ମିତ ହେବ

ସେମାନଙ୍କ ମଧ୍ୟରେ ତିନିଥର ଏସୀୟ କ୍ରୀଡ଼ା ପଦକ ବିଜେତା ଶିବ ଥାପ୍ୱା ଓ ପୂର୍ବତନ ଯୁବ ବିଶ୍ୱ ଚାମ୍ପିୟନ୍ ସଚିନ୍ ସିଓ୍ୱାଚ୍ ଅଛନ୍ତି

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅକ୍ଷ ସମୟ ପୂର୍ବେ ମୋହାଲିଠାରେ ଆରମ୍ଭ ହୋଇଛି